ହେଲ୍ଥ ସେକ୍ରେଟାରୀ ମିଟିଂ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ଆଜି କିଛି ନିର୍ଦ୍ଦିଷ୍ଟ ଜିଲ୍ଲାର ଜିଲ୍ଲାପାଳ ପୌର କମିଶନର ଓ ମୁଖ୍ୟ ମେଡିକାଲ୍ ଅଫିସରମାନଙ୍କ ସହ କଥାବାର୍ତ୍ତା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହି କଥାବାର୍ତ୍ତା କରାଯାଇଛି

ସେହି ଜିଲ୍ଲାଗୁଡ଼ିକ ମହାରାଷ୍ଟ୍ର ତେଲଙ୍ଗାନା ତାମିଲନାଡ଼ୁ ରାଜସ୍ଥାନ ହରିଆଣା ଗୁଜରାତ କର୍ଣ୍ଣାଟକ ଉତ୍ତରାଖଣ୍ଡ ଓ ମଧ୍ୟ ପ୍ରଦେଶ ରାଜ୍ୟ ଏବଂ ଜାନ୍ଧୁ ଓ କାଶ୍ରୀର କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି ସ୍ୱାସ୍ଥ୍ୟ ସଚିବ କହିଛନ୍ତି କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ଅଧିକ ପଦକ୍ଷେପ ନେବାକୁ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର କର୍ମକର୍ତ୍ତାମାନଙ୍କୁ କୁହାଯାଇଛି ପଦକ୍ଷେପଗୁଡ଼ିକ ମଧ୍ୟରେ କରୋନା ସଫ୍ରକ୍ରମଣର ପରିଚାଳନା ବଫର ଜୋନ୍ ଗୁଡ଼ିକରେ ତଦାରଖ ବୃଦ୍ଧି ଓ କୋଭିଡ୍ ନାଇଷ୍ଟିନ୍ କଟକଣା ପାଳନ ପ୍ରଭୃତି ଅନ୍ତର୍ଭୁକ୍ତ ମୃତ୍ୟୁ ହାର କମ୍ କରିବା ପାଇଁ ଶୀଘ୍ର ସଫକ୍ରମିତ ହେବାର ସମ୍ଭାବନା ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଅଧିକ ପଦକ୍ଷେପ ନେବା ବିଷୟରେ ସେମାନଙ୍କୁ ସୂଚନା ଦିଆଯାଇଛି ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆସ୍କଚନ୍ତି ଏହା ବ୍ୟତୀତ ସଂକ୍ରମିତ ଲୋକମାନଙ୍କ ସଂସ୍କର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଉପରେ ମଧ୍ୟ ସେମାନଙ୍କୁ ସୂଚନା ଦିଆଯାଇଛି ତଦାରଖ କାର୍ଯ୍ୟ ବୃଦ୍ଧି କରିବା ପର୍ଯ୍ୟାପ୍ତ ନମୁନା ପରୀକ୍ଷାର ବ୍ୟବସ୍ଥା କରିବା ଓ ସଂକ୍ରମିତ ଲୋକମାନଙ୍କର ଶୀଘ୍ର ଚିକିତ୍ସା ପାଇଁ ସେମାନଙ୍କୁ ସଚେତନ କରାଇବା ଲାଗି ସେହିସବୁ ଜିଲ୍ଲାଗୁଡ଼ିକର ଅଫିସରମାନଙ୍କୁ ସୂଚନା ଦିଆଯାଇଛି କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ପରିଚାଳନା ସମୟରେ ଅତ୍ୟାବଶ୍ୟକ ତଥା ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଣର ଆବଶ୍ୟକତା ପ୍ରତି ଯନ୍ତବାନ ହେବାକୁ ପୌର ନିଗମଗୁଡ଼ିକର କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି

ଫାଷ୍ଟ୍ ଫେଜ୍ ଅନ୍ଲକିଂ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ବନ୍ଦ ରହିଥିବା ଧାର୍ମିକ ସ୍ଥଳୀ ସଫିଂମଲ୍ ରେସ୍ତୋରାଁ ହୋଟେଲ୍ ଓ କାର୍ଯ୍ୟାଳୟଗୁଡ଼ିକ ଦେଶର ବିଭିନ୍ନ ରାଜ୍ୟରେ ଆକିଠାରୁ ଖୋଲିବା ଆରମ୍ଭ କରିଛି ତେବେ ଏଗୁଡ଼ିକୁ କିଛି ସର୍ତ୍ତାବଳୀ ସହ ଖୋଲାଯାଇଛି ଏଗୁଡ଼ିକ ନନ୍କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଖୋଲିପାରିବ ସେହି ସଂସ୍ଥାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଶାରିରୀକ ଦୂରତର ନିୟମର କଡ଼ାକଡ଼ି ପାଳନ କରିବାକୁ ହେବ ଅନେକ ରାକ୍ୟରେ ଲୋକମାନଙ୍କର ଭିଡ଼ ଓ ଶାରୀରିକ ଦୂରତା ଜନିତ ସମସ୍ୟାକୁ ନେଇ ଆଜି ବଡ଼ବଡ଼ ଧାର୍ମିକପୀଠଗୁଡ଼ିକ ଖୋଲିବନାହିଁ ସପିଂମଲ୍ଗୁଡ଼ିକରେ କେବଳ ଭୂତାଣୁ ସଂକ୍ରମଣର ଲକ୍ଷଣ ନଥିବା କର୍ମଚାରୀ ଓ ଗ୍ରାହକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି କିନ୍ତୁ ସେଗୁଡ଼ିକରେ ଥିବା ପିଲାମାନଙ୍କ ପାଇଁ ଖେଳିବାସ୍ଥାନ ସିନେମା ହଲ୍ ଓ କ୍ରୀଡ଼ାସ୍ଥଳୀଗୁଡ଼ିକୁ ବନ୍ଦ ରହିବ ମଲ୍ଗୁଡ଼ିକର ପରିଚାଳନା ମଣ୍ଡଳୀଗୁଡ଼ିକୁ ଶାରୀରିକ ଦୂରତା ନିୟମର କଡ଼ାକଡ଼ି ପାଳନ ପାଇଁ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ଲଗାଇବାକୁ କୁହାଯାଇଛି

ରେସ୍ତୋରାଁଗୁଡ଼ିକୁ ସେଗୁଡ଼ିକରେ ବସି ଖାଇବା ପରିବର୍ତ୍ତେ ଲୋକମାନଙ୍କ ଘରକୁ ଖାଦ୍ୟପଦାର୍ଥ ପ୍ୟାକେଟ୍ କରି ପଠାଇବା ପାଇଁ ପରାମର୍ଶ ଦିଆଯାଇଛି

ହୋଟେଲ୍ଗୁଡ଼ିକ ପାଇଁ ଗ୍ରାହକମାନଙ୍କର ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେମାନଙ୍କୁ ଗ୍ରାହକମାନେ କେଉଁ କେଉଁ ସ୍ଥାନ ଗସ୍ତ କରିଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ସେମାନଙ୍କର ପରିଚୟପତ୍ର ଓ ସେମାନଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଘୋଷଣାପତ୍ର ପ୍ରଭୃତି ଯାଞ୍ଚକୁ ନିଶ୍ଚିତ କରିବାକୁ କୁହାଯାଇଛି ଏହିସବୁ କାର୍ଯ୍ୟ ହୋଟେଲ୍ଗୁଡ଼ିକର ରିସିପ୍ସନ୍ଠାରେ କରାଯିବ ହୋଟେଲ୍ରୁ ଜଣେ ଗ୍ରାହକ ଚାଲିଯିବା ମାତ୍ରେ ସେହି କକ୍ଷକୁ ତୁରନ୍ତ ସାନିଟାଇଜ୍ କରାଯିବାକୁ ପରାମର୍ଶ ଦିଆଯାଇଛି ଏହାଛଡ଼ା ହୋଟେଲ୍ଗୁଡ଼ିକର ରକ୍ଷନଶାଳାକୁ ନିୟମିତ ସମୟ ବ୍ୟବଧାନରେ ସାନିଟାଇଜ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଦିଲ୍ଲୀ ରାଜ୍ୟ ସରକାର ଆଜିଠାରୁ ରାଜ୍ୟର ସୀମାକୁ ଖୋଲୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଦିଲ୍ଲୀର ହସ୍କିଟାଲଗୁଡ଼ିକରେ କେବଳ ଜାତୀୟ ରାଜଧାନୀ ଅଂଚଳର ସଂକ୍ରମିତ ବ୍ୟକ୍ତିମାନେ ଚିକିିିିତ ହୋଇପାରିବେ

ଏହି ଡିସ୍ଇନ୍ଫେକ୍ଟାଷ୍ଟକୁ ଯେକୌଣସି ଜିନିଷ ଉପରେ ସ୍କ୍ରେ କରାଯାଇ କୋଭିଡ୍ ନାଇଷ୍ଟିନ୍ ଭୂତାଣୁକୁ ବ୍ୟାପିବାରୁ ରୋକାଯାଇ ପାରିବ ଏହାର ନାମ 'ଅନନ୍ୟ' ରଖାଯାଇଛି ଓ ଏହାକୁ କେହିବି ବ୍ୟବହାର କରିପାରିବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀମାନଙ୍କ ପର୍ଯ୍ୟନ୍ତ ଏହି ଡିସ୍ଇନ୍ଫେକ୍ଟାଣ୍ଟ୍ୟକୁ ବ୍ୟବହାର କରିପାରିବେ ଏହାକୁ ମାସ୍କ୍ ପିପିଇ ହସ୍କିଟାଲ୍ କପଡ଼ା ଏବଂ ଅନ୍ୟ ସଂକ୍ରମିତ ପଦାର୍ଥଗୁଡ଼ିକ ଉପରେ ଛିଆଯାଇ ପାରିବ ଡାକ୍ତରୀ ସରଞ୍ଜାମ ଏଲିଭିଟର ବଟନ୍ କବାଟ ଝର୍କା ମୁଠା କରିଡ଼ର ଓ ପ୍ରକୋଷ୍ଠରେ ମଧ୍ୟ ଏହାକୁ ଛିଞ୍ଚାଯାଇ ପାରିବ ନାନୋ ଟେକ୍ନୋଲୋଜି ସହାୟତାରେ ପ୍ରସ୍ତୁତ ଏହି ଡିସ୍ଇନ୍ଫେକ୍ଟାଣ୍ଟ୍ କରୋନା ଭୂତାଶୁକୁ ମାନବ ଶରୀରରେ ପ୍ରବେଶ କରିବାରୁ ରୋକିବା ସହିତ ଭୂତାଣୁକୁ ନଷ୍ଟ ମଧ୍ୟ କରିପାରିବ

ଏହାକୁ କପଡ଼ା ପ୍ଲାଷ୍ଟିକ୍ ଓ ଧାତବ ପଦାର୍ଥ ଆଦି ଉପରେ ଛିଞ୍ଚାଯାଇ ପାରିବ ଓ ଏହାର ମାନବ ଶରୀର ଉପରେ କୌଶସି ବିଶାକ୍ତ ପ୍ରଭାବ ପଡ଼ିବ ନାହିଁ

ଏହାର ବ୍ୟବସାୟୀକ ଉତ୍ପାଦନ ଜାରି ରହିଛି

କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କଠାରୁ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସକାଶେ ଏଭଳି ଏକ ପରିବହନ ବ୍ୟବସ୍ଥାର ଆବଶ୍ୟକତା ବିଷୟରେ ବିମାନ ବାହିନୀ ହୂଦୟଙ୍ଗମ କରିବା ପରେ ଏହାର ନିର୍ମାଣ କରାଯାଇଛି

ରାଜଧାନ ମିଟିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ବାହିନୀର ମୁଖ୍ୟ ଓ ଚିଫ୍ ଅଫ୍ ଡିଫେନ୍ ଷ୍ଟାପ୍ ଜେନେରାଲ୍ ବିପିନ୍ ରାଓ୍ବତଙ୍କ ସହ ଏକ ବୈଠକ କରିଛନ୍ତି ଏହି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଭାରତ ଚୀନ୍ ସାମରିକ କମାଣ୍ଡରମାନଙ୍କ ମଧ୍ୟରେ ବୈଠକ ବସିବାର ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି ଭାରତ ଚୀନ୍ ସାମରିକ କମାଣ୍ଡରମାନଙ୍କ ବୈଠକରେ ଦୁଇ ଏ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଉନ୍ନତି ଆରିବା ପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ କଥାବାର୍ତ୍ତା କରିବାକୁ ସହମତି ସୃଷ୍ଟି ହୋଇଥିଲା ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପକ୍ଷିୟ ରାଜିନାମାଗୁଡ଼ିକ ଅନୁସାରେ ସମସ୍ୟାର ସମାଧାନ ହେବ ବିଜେପି କ୍ୟାଣ୍ଡିଡେଟ୍ ରାଜ୍ୟସଭା ନିର୍ବାଚନ ସକାଶେ ବିଜେପି କର୍ଣ୍ଣାଟକରୁ ଏରନା କଦାଡ଼ି ଓ ଅଶୋକ ଗସ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଇତିମଧ୍ୟରେ ବରିଷ୍ଣ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଲ୍ଲିକାର୍ଚ୍ଚୁନ ଖାର୍ଗେ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେ ତାଙ୍କର ପ୍ରାର୍ଥୀପତ୍ର ଆଜି ବେଙ୍ଗାଲୁରୁଠାରେ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଦାନ କରିଛନ୍ତି

ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି

ଆର୍ଇସି ବିଭିନ୍ନ ଜିଲ୍ଲା କର୍ତ୍ତୃପକ୍ଷ ଏନ୍କିଓ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀଗୁଡ଼ିକ ସହ ମିଳିତ ଉଦ୍ୟୋଗରେ ସମଗ୍ର ଦେଶରେ ରନ୍ଧାଖାଦ୍ୟ ଓ ରାସନ ଗରିବ ଲୋକମାନଙ୍କୁ ଯୋଗାଉଛି